ବିଶିଷ୍ଟ ଶିକ୍ଷାବିତ୍ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିନରେ ସାରା ଦେଶରେ ଗୁର୍ଦିବସ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକମାନଙ୍କୁ ଅଭିନନ୍ଦନ କ୍କଶାଇଛନ୍ତି ତାଙ୍କ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତୀୟ ସଂସ୍କୃତି ହେଉଛି ଗୁରୁ ଶିଷ୍ୟ ପରମ୍ପରା ଚରିତ୍ର ଉପରେ ଆଧାରିତ ଗ୍ରର୍ଦିବସ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗ୍ରଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି

ପିଏମ୍ ଟିଚର୍ସ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଗୁରୁଦିବସ ଉପଲକ୍ଷେ ଆଜି ନ୍ତଆଦିଲ୍ଲୀରେ ଜାତୀୟ ଶିକ୍ଷକ ପ୍ରରସ୍କାର ପ୍ରଦାନ କରିବେ

ଗୁରୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂପର୍କ କ୍ଷେତ୍ରରେ ଦେଖା ଦେଉଥିବା ବାଧାବିଘୁକ୍ ଦ୍ର କରିବା ପାଇଁ ଶିକ୍ଷାବିତ୍ମାନେ କାମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ବିଦ୍ୟାଳୟ ଓ ଆଖପାଖର ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍ ପଦ୍ଧତି ଅବଲମ୍ଭନ କରିବା ପାଇଁ ଶ୍ରୀ ମୋଦି ସେମାନଙ୍କ ଉସାହିତ କରିଛନ୍ତି ଦେଶରେ ଶିକ୍ଷାରମାନରେ ଉନ୍ନତି ଆଶିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ଏହି ବିଜେତା ଶିକ୍ଷକମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି ଶିକ୍ଷାର ଦ୍ରତ ବିକାଶ କ୍ଷେତ୍ରରେ ସେମାନଙ୍କର ନିଷ୍ଠା ଓ ଅବଦାନକୁ ପ୍ରଧାନମନ୍ତ୍ରୀ ଭ୍ୟୁସୀ ପ୍ରଶଂସା କରିଛନ୍ତି ଏଇ କଥାବାର୍ତ୍ତା ବେଳେ ବିଜେତା ଶିକ୍ଷକମାନେ ସେମାନଙ୍କର ବିଦ୍ୟାଳୟଗୁଡ଼ିକୁ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବେ ପରିବର୍ଭନ କରିବା ପାଇଁ ସେମାନଙ୍କୁ ମିଳିଥିବା ପ୍ରେରଣାଦାୟୀ କାହାଣୀଗୁଡ଼ିକ ସଂକ୍ରାନ୍ତରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ବଖାଶି ଥିଲେ ମାନବସ୍ଥଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ସେଠାରେ ଉପସ୍ଥିତ ଥିଲେ

ପ୍ରେସିଡେଣ୍ଟ ବୁଲ୍ଗେରିଆ ଭାରତର ପରିବର୍ତ୍ତନ ଯାତ୍ରାରେ ଅଂଶଦାନ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଲଗେରିଆରେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଗତକାଲି ରାତିରେ ସୋଫିଆଠାରେ ଭାରତୀୟ ବଂଶୋଭବମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ବର୍ତ୍ତମାନର ଭାରତ ସୁଯୋଗପୂର୍ଣ୍ଣ ରାଷ୍ଟ୍ର ହୋଇଥିବାରୁ ଭାରତ ସହ ସଂଯୋଗ ସ୍ଥାପନ ଉଦ୍ଭାବନ ବାଣିଜ୍ୟ ଓ ପୁଞ୍ଜି ନିବେଶ ପାଇଁ ଯଥେଷ୍ଟ ସୁଯୋଗ ରହିଛି ସେ କହିଛନ୍ତି ପ୍ରବାସୀ ଭାରତୀୟମାନଙ୍କ ପାଇଁ ଦେଶର ନୀତି ନୂଆ ଦିଗ୍ଦର୍ଶନ ଉପରେ ଆଧାରିତ ହୋଇଛି ଏବଂ ଭାରତ ସହ ପ୍ରବାସୀ ଭାରତୀୟମାନଙ୍କୁ ଯୋଡ଼ିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି ଆସନ୍ତାବର୍ଷ ଜାନୁଆରୀ ମାସରେ ବାରାଣାସୀରେ ଅନ୍ଦ୍ରଷ୍ଠିତ ହେବାକ୍ର ଯାଉଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ଶ୍ରୀ କୋବିନ୍ଦ ବୁଲଗେରିଆରେ ପ୍ରବାସୀ ଭାରତୀୟମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଭାରତୀୟ ବ୍ୟବସାୟ ପ୍ରତିନିଧିମାନଙ୍କ ସହ ସେଠାରେ ଶ୍ରୀ କୋବିନ୍ଦ ଏକ ବୈଠକରେ ମଧ୍ୟ ମିଳିତ ହୋଇଛନ୍ତି ସାଇପ୍ରସ୍କୁ ତିନି ଦିନିଆ ଗସ୍ତ ସାରି ଶ୍ରୀ କୋବିନ୍ଦ ଗତକାଲି ସନ୍ଧ୍ୟାରେ ସୋଫିଆରେ ଯାଇ ପହଞ୍ଚିଥିଲେ ବ୍ରଲ୍ଗେରିଆର ଉପପ୍ରଧାମନ୍ତ୍ରୀ ଇଭୋ ହ୍ରିଷ୍ଟୋଭ ତାଙ୍କୁ ବିମାନବନ୍ଦରରୁ ପାଛୋଟି ନେଇଥିଲେ ଏବଂ ରାଷ୍ଟ୍ରପତି ର୍ରମେନ୍ ରଦେଫ୍ ତାଙ୍କ ହୋଟେଲ୍ରେ ଭେଟି ସ୍ୱାଗତ ଜଣାଇଥିଲେ ଜେକେ ଡିଜିପି ଜାମ୍ମୁ କାଶ୍ମୀରର ପୁଲିସ୍ ମହାନିର୍ଦ୍ଦେଶ ଏସ୍ପି ବୈଦ୍ୟ କହିଛନ୍ତି ରାଜ୍ୟର ପୁଲିସ୍ ବାହିନୀ ବର୍ଷବର୍ଷ ଧରି ପରୋକ୍ଷ ଯୁଦ୍ଧ ଚଳାଇଛି ଏଥିପାଇଁ ରାଜ୍ୟ ପୁଲିସ୍ ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କର ମନୋବଳ ଏବଂ ସାହସର ଆବଶ୍ୟକତା ରହିଛି ଟ୍ୱିଟ୍ କରି ଶ୍ରୀ ବୈଦ୍ୟ କହିଛନ୍ତି କୌଣସି ପ୍ରକାରର ଅନୁମାନ ଜନିତ ଖବର ଯବାନ୍ମାନଙ୍କ ନୈତିକ ମନୋବଳ ଦୁର୍ବଳ କରିବ ଏବଂ ଉଡ଼ା ଖବରଠାରୁ ସମସ୍ତେ ଦୂରେଇ ରହିବା ଉଚିତ୍ ରାଜ୍ୟ ପୁଲିସ୍ ବାହିନୀର କାର୍ଯ୍ୟରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ସନ୍ତୁଷ୍ଟ ନୁହେଁ ଏବଂ ଡକ୍କର ବୈଦ୍ୟଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଚାହୁଁଥିବା କଥା ଏକ ଟେଲିଭିଜନ୍ ଚ୍ୟାନେଲ୍ରେ ପ୍ରକାଶିତ ଖବରର ପ୍ରତିକ୍ରିୟାରେ ଶ୍ରୀ ବୈଦ୍ୟ ଏହା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ମଧ୍ୟ ଏଭଳି ଉଡ଼ା କଥାକୁ ପ୍ରତ୍ୟାଖ୍ୟାନ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ କହିଛି ଜାମ୍ମୁ ଓ କାଶ୍କୀର ପୁଲିସ୍ ବାହିନୀ ଅନେକବାର ପ୍ରଶଂସନୀୟ କାମ କରିଛି ଜାମ୍ମୁ ଓ କାଶ୍କୀର ପୁଲିସ୍ ପ୍ରତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅସନ୍ତୁଷ୍ଟ ଥିବା ଖବରକୁ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ଖଣ୍ଡନ କରିଛନ୍ତି ଜିଏସ୍ଟି ରିଟର୍ଣ୍ଣ ଜିଏସ୍ଟି ଅଧୀନରେ ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କ ପାଇଁ ଅର୍ଥମନ୍ତ୍ରଣାଳୟ ବାର୍ଷିକ ଶୁଳ୍କ ରିଟର୍ଣ୍ଣ ଫର୍ମ କାରି କରିଛି

ଏହି ବିଜ୍ଞପ୍ତି କାରି ହେବା ଦ୍ୱାରା ଶିଳ୍ପ କ୍ଷେତ୍ରର ବହ୍ରଦିନର ଦାବି ସରକାର ଗ୍ରହଣ କରିଛନ୍ତି

ସାମଗ୍ରୀ ଓ ସେବାକର ସମ୍ପର୍କୀତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଅଧିକ ପର୍ଯ୍ୟାୟ କଥାବାର୍ତ୍ତାର ଆବଶ୍ୟକତା ଥିବାରୁ ଆର୍ସିଇପି କଥାବାର୍ତ୍ତା କାରି ରହିବା ନିହାତି କରୁରି ନୂଆଦିଲ୍ଲୀରେ ଶ୍ରୀ ପ୍ରଭୁ ସାମ୍ଭାଦିକମାନଙ୍କୁ କହିଛନ୍ତି ସିଙ୍ଗାପୁର ବୈଠକରେ ଭାରତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉହ୍ଚାପନ କରିଥିଲା ସେଥିରେ ସେବାକୁ ସାମଗ୍ରୀ କଥାବାର୍ତ୍ତା ସହ ଯୋଡ଼ିବା ପାଇଁ ଭାରତ ଗୁରୁତ୍ୱ ପ୍ରଦାନ କରିଥିଲା ଭାରତ କହିଥିଲା କେବଳ ସାମଗ୍ରୀଗୁଡ଼ିକ ଉପରେ ଧ୍ୟାନ ଦିଆଗଲେ ଚଳିବ ନାହିଁ ଏହି ରାଜିନାମାରେ ସେବା ବିଷୟକୁ ମଧ୍ୟ ସାମିଲ କରାଯିବା ଉଚିତ୍

ଜାପାନ୍ ଓ ଆସିଆନ୍ ରାଷ୍ଟ୍ରଗୁଡ଼ିକ ସମେତ ବାକି ସବୁ ରାଷ୍ଟ୍ରଗୁଡ଼ିକ ସହ ଭାରତର ବାଣିଜ୍ୟ ରାଜିନାମା ବଳବତ୍ତର ରହିଛି

ଚେନ୍ନାଇଠାରେ ଶହଶହ ସଂଖ୍ୟକ ପ୍ରଧାନ ଶିକ୍ଷକ ଓ ଶିକ୍ଷାବିତ୍ମାନଙ୍କର ଏକ ସମାବେଶରେ ଏହି ପୁସ୍ତକ ଉନ୍ମୋଚନ କରି ଶ୍ରୀ ପୁରୋହିତ କହିଛନ୍ତି ଏହି ପୁସ୍ତକ ଦ୍ୱାରା ଲକ୍ଷ ଲକ୍ଷ ସଂଖ୍ୟକ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ସେମାନେ ଦୃଢ଼ ମନୋବଳର ସହ ପରିକ୍ଷାଗୁଡ଼ିକ ଦେଇପାରିବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀ ଏହି ପୁସ୍ତକର ପ୍ରଥମ ଖଣ୍ଡ ଗ୍ରହଣ କରିଥିଲେ ସେ କହିଛନ୍ତି ଦେଶ ଓ ଦେଶର ଛାତ୍ରଛାତ୍ରୀମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଯତ୍ନଶୀଳ ବୋଲି ଏହି ପୁସ୍ତକର୍ ପରିଚୟ ମିଳିଛି ବ୍ୟାଙ୍କକ୍ ୟୁଏନ୍ ଜଳବାୟୁ ସମ୍ପର୍କୀତ ପ୍ୟାରିସ୍ ରାଜିନାମାର କାର୍ଯ୍ୟକାରିତା ଅବଧି ଶେଷ ହୋଇଯାଉଥିବା ବେଳେ ଧନୀରାଷ୍ଟ୍ରଗୁଡ଼ିକ ସେମାନଙ୍କର ଦାୟିତ୍ୱ ପାଳନ କରିନଥିବାରୁ ପରିବେଶ ନଷ୍ଟ ହେବାରେ ସେମାନଙ୍କର ଅବଦାନ ହ୍ରାସ ପାଇନଥିବା ବ୍ୟାଙ୍କକକ୍ ଜାତିସଂଘ ଜଳବାୟୁ ସମ୍ମିଳନୀରେ ସତର୍କ କରାଯାଇଛି

ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେଉଥିବା ରାଷ୍ଟ୍ରଗ୍ରଡ଼ିକ୍ କିପରି ସହଯୋଗ କରାଯିବ ଏବଂ ଜଳବାୟ ପରିବର୍ତ୍ତନକ୍ ନିୟନ୍ତ୍ରଣ କରାଯିବ ସେ ସମ୍ପର୍କୀତ ନିର୍ଦ୍ଦେଶାବଳୀ ମଧ୍ୟ ଏହି ନିୟମ ପୁଞ୍ଚିକାରେ ସାମିଲ କରାଯାଉ ବୋଲି ଥାଇଲାଣ୍ଡ ଦାବି ଉପସ୍ଥାପନ କରିଛି ଏସ୍ଏଲ୍ ଶ୍ରୀଲଙ୍କାରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପାକ୍ଷେଙ୍କ ନେତୃତ୍ୱାଧୀନ ମିଳିତ ବିରୋଧୀ ମଞ୍ଚର ପ୍ରତିବାଦକୁ ଦୂଷ୍ଟିରେ ରଖି ଆଜି ରାଜଧାନୀ କଲମ୍ଘୋରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଶତାଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ସହ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଲେ ପୁଲିସ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୁହାଯାଇଛି ଗତ ଫେବୃୟାରୀରେ ସ୍ଥାନୀୟ ନିର୍ବାଚନରେ ବିରୋଧୀ ଦଳର ବିଜୟ ହୋଇଥିବା ବେଳେ ପାର୍ଲାମେଣ୍ଟ ନିର୍ବାଚନ ପାଇଁ ଏମାନେ ଚାପ ପକାଉଛନ୍ତି ସାଫ୍ ଫୁଟବଲ୍ ଆଜି ଡାକାଠାରେ ଆରମ୍ଭ ହେଉଥିବା ଦକ୍ଷିଣ ଏସୀଆ ଫୁଟବଲ ଫେଡେରେସନ୍ ସାଫ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଗତଥରର ବିଜେତା ଭାରତ ଶ୍ରୀଲଙ୍କାକୁ ଭେଟିବ

ନେପାଳ ପାକିସ୍ତାନ ବାଙ୍ଗଲାଦେଶ ଭ୍ରଟାନ ଓ ମାଳଦ୍ୱୀପ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗିତା କରିବେ ୟୁଏସ୍ ଓପନ୍ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଆଜି ସକାଳେ ଗତଥରର ବିଜେତା ସ୍କେନ୍ର ରାଫେଲ୍ ନାଦାଲ୍ ଅଷ୍ଟ୍ରିଆର ଡୋମିନିକ୍ ଥେଇଙ୍କ ମଧ୍ୟରେ ମୁକାବିଲା ହେବ

ମହିଳା ସିଙ୍ଗଲ୍ୱରେ ଗତଥରର ବିଜେତା ଆମେରିକାର ସ୍କୋଆନେ ଷ୍ଟେଫାନ୍କ କ୍ୱାର୍ଟର ଫାଇନାଲ୍ରୁ ବାହାରି ଯାଇଛନ୍ତି